ତାଙ୍କର ଏହି ଗସ୍ତ ଅବସରରେ ସେ ବାରାଣାସୀ ସ୍ଥିତ ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍କାର ଦକ୍ଷିଣ ଏସିଆ ଆଞ୍ଚଳିକ କେନ୍ଦ୍ କ୍ୟାମ୍ପସ୍କୁ ଲୋକାର୍ପଣ କରିବେ ଏ ସମ୍ପର୍କରେ ସରକାରୀ ଭାବେ ଜାରି କରାଯାଇଥିବା ଏକ ବିବୃଭିରେ କୁହାଯାଇଛି ଯେ ଦକ୍ଷିଣ ଏସିଆ ଏବଂ ସାର୍କ ଅଞ୍ଚଳ ଲାଗି ଧାନ ଗବେଷଣା ଓ ତାଲିମ୍ କ୍ଷେତ୍ରରେ ଏହି କେନ୍ଦ୍ର ଏକ ହବ୍ ଭାବେ କାର୍ଯ୍ୟ କରିବ ପୂର୍ବ ଭାରତର ଏହି ପ୍ରଥମ ଆନ୍ତର୍ଜାତିକ କେନ୍ଦ୍ର ଧାନ ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହେବ ସେହିଭଳି ବାରାଣାସୀର ଦୀନ୍ଦୟାଲ୍ ହସ୍ତକଳା ସଙ୍କୁଲ୍ଠାରେ ଅନୁଷ୍ଠିତ ହେବାକୁ ଥିବା 'ଏକ ଜିଲ୍ଲା ଏକ ଦ୍ୱବ୍ୟ' ଆଞ୍ଚଳିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ରାଜ୍ୟର ଛୋଟ ଛୋଟ ସହର ଏବଂ ଜିଲ୍ଲାଗ୍ରଡ଼ିକରେ ସ୍ଥାନୀୟ ଜନସାଧାରଣଙ୍କ ଦକ୍ଷତା ବିକାଶ ଏବଂ ସ୍ପଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଭିନ୍ନ ଦ୍ରବ୍ୟ ହସ୍ତଶିଳ୍ପ ଆଦିର ଚାହିଦା ବୃଦ୍ଧି କରିବା ଦିଗରେ ସହାୟତା କରିବା ହେଉଛି ଏହି ସମ୍ମିଳନୀର ଲକ୍ଷ୍ୟ ବିଭିନ୍ନ ହସ୍ତଶିଳ୍ପ ଖାଦ୍ୟପ୍ରକ୍ରିୟା କରଣ କାରପେଟ୍ ବୟନଶିଳ୍ପ ଚମଡ଼ା ସାମଗ୍ରୀ ଇଞ୍ଜିନିୟରିଂ ସାମଗ୍ରୀ ଆଦିର ବିପଣନ ଏହି ଯୋଜନା ମାଧ୍ୟମରେ ସଫଳତାର ସହ କରାଯାଇ ପାରିବ ଏହାଦ୍ୱାରା ବୈଦେଶିକ ମୁଦ୍ରା ବିନିମୟ ଅଧିକ ହେବା ସହ ସ୍ଥାନୀୟ ଲୋକଙ୍କୁ ରୋଜଗାରର ସୁବିଧା ମଧ୍ୟ ମିଳିପାରିବ ଏହାଛଡ଼ା ଘାକ୍ରିପୁରଠାରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବା ସହ ମହାରାଜା ସୁହେଲ୍ ଦେବଙ୍କ ସ୍କୁତି ଉଦ୍ଦେଶ୍ୟରେ ଏକ ଡାକ ଟିକଟ୍ ଉନ୍ମୋଚନ କରିବେ ପିଏମ୍ ଆଣ୍ଡାମାନ ନିକୋବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଅନେକଗୁଡ଼ିଏ ଭିଭିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବେ ଏକ ସରକାରୀ ବିବୃଭିରେ କୁହାଯାଇଛି ଶ୍ରୀ ମୋଦି କାର୍ନିକୋବର ସ୍ଥିତ ସୁନାମୀ ସ୍କାରକୀ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ଦିବଂଗତ ଆତ୍ମାଙ୍କ ପାଇଁ ନିର୍ମିତ ପ୍ରାଚୀରରେ ଦୀପ ପ୍ରଜ୍ଜଳନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଶ୍ରୀ ମୋଦି ଆରୋଙ୍ଗ୍ଠାରେ ଆଇଟିଆଇର ଉଦ୍ଘାଟନ କରିବା ସହିତ ସେଠାରେ କେତେକ ଭିଭିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ ପରେ ପ୍ରଧାନମନ୍ତ୍ରୀ ପୋର୍ଟବ୍ଲେୟାର୍ରେ ଥିବା ଶହୀଦ ସ୍କୁତିସ୍ଥଳଠାରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ସହରରେ ଥିବା ସେଲୁଲାର୍ ଜେଲ୍କୁ ମଧ୍ୟ ଶ୍ରୀ ମୋଦି ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ପୋର୍ଟବ୍ଲେୟାର୍ର ସାଉଥ୍ ପଏଣ୍ଟ୍ରେ ପତାକା ଉତ୍ତୋଳନ ସହିତ ମାରିନା ପାର୍କଠାରେ ନେତାକ୍ରୀ ସୁଭାଷ ବୋଷ୍ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରିବେ

ପ୍ରଧାନମନ୍ତ୍ରୀ ଏକ ସମାବେଶରେ ମଧ୍ୟ ଉଦ୍ବୋଧନ ଦେବେ ବୋଲି ସରକାରୀ ବିବୃତ୍ତିରେ କୁହାଯାଇଛି

କୃଷି ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃଭିରେ କୁହାଯାଇଛି ଏହା ଦ୍ୱାରା ଘରୋଇ ବଜାରରେ ପିଆଜ୍ଚ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିପାରିବ ବର୍ତ୍ତମାନ ବଜାରରେ ପିଆଜ ପ୍ରଚୁର ମାତ୍ରାରେ ପହଞ୍ଚୁଥିବା କାରଣରୁ ମଣ୍ଡିଗୁଡ଼ିକରେ ଏହାର ମ୍ବଲ୍ୟ ହ୍ରାସ ପାଇବାରେ ଲାଗିଛି ମନ୍ତ୍ରଶାଳୟ କହିଛି ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପିଆଜର ରପ୍ତାନୀକୁ ପ୍ରୋହାହନ ପ୍ରଦାନ ପାଇଁ ନିଷ୍କଭି ନିଆଯାଇଛି ଯାହାଫଳରେ ଘରୋଇ ବଜାରର ଦର ସ୍ଥିର ରହିବ ଗତ ଜୁଲାଇ ମାସ ପର୍ଯ୍ୟନ୍ତ ନଗଦ ଅମଳ ହୋଇଥିବା ପିଆଜ ପାଇଁ କୌଣସି ରପ୍ତାନୀ ଆର୍ଥିକ ପ୍ରୋହାହନ ନଥିଲା

ହୋମ୍ ମିନିଷ୍ଟ୍ରି ସାଇବର୍ ସାଇବର ନିରାପତ୍ତାର ବିଭିନ୍ନ ଦିଗ ସଂପର୍କରେ ସ୍କୁଲ୍ ପିଲାମାନଙ୍କୁ ଅବଗତ କରାଇବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏକ ପୁସ୍ତିକା ପ୍ରକାଶ କରିଛି

ସାମାଜିକ ଗଣମାଧ୍ୟମରେ ଅଜଣା ଲୋକଙ୍କଠାରୁ ବନ୍ଧୁତ୍ୱ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ଲାଗି ଏଥିରେ କିଶୋର କିଶୋରୀଙ୍କୁ ପରାମର୍ଶ ଦିଆଯାଇଛି

ସାଇବର ଅପରାଧ ପ୍ରତି ସଚେତନ ରହିବା ନେଇ ଜନସାଧାରଣ ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଇଛି

ବାଂଲାଦେଶ ମୁଖ୍ୟ ନିର୍ବାଚନ କମିଶନ ଏଥିପାଇଁ ନୂଆଦିଲ୍ଲୀକୁ ଆମନ୍ତ୍ରଣ କରିଥିଲେ ଆୱାମି ଲିଗ୍ ପାର୍ଟିର ନେତା ତଥା କ୍ଷମତାସୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ରେକର୍ଡ ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବାକୁ ଏହି ନିର୍ବାଚନ ଲଢୁଛନ୍ତି ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବଂଲାଦେଶ ନ୍ୟାସନାଲିଷ୍ ପାର୍ଟି ବିଏମ୍ପିର ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ଦଣ୍ଡ ଭୋଗୁଛନ୍ତି ବିଏମ୍ପି ନେତୃତ୍ୱାଧୀନ ଜାତୀୟ ଓଇକ୍ୟ ଫ୍ରଣ୍ଟ୍ ଶେଖ୍ ହସିନାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ ରାଜନୈତିକ ଦଳ ଏହା ହେବ ବାଂଲାଦେଶର ଏକାଦଶ ସାଧାରଣ ନିର୍ବାଚନ

ଗ୍ଲୋବାଲ୍ ହେଲ୍ଥ କେୟାର୍ ସମିଟ୍ ଜନସ୍ୱାସ୍ଥ୍ୟ ପାଇଁ ପ୍ରସ୍ତୁତ ଗୁଣ ମୂଲ୍ୟ ଏବଂ ପ୍ରାପ୍ତି ସୁବିଧା ଭଳି ତିନୋଟି ଉପଯୁକ୍ତ ତ୍ରିକୋଶର ପ୍ରଶଂସା କରିବା ସହ ଏହି ତିନୋଟି କ୍ଷେତ୍ରକୁ ଏକତ୍ରିତ କରାଇବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତେ ଏକାଠି କାର୍ଯ୍ୟ କରିବା ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଗତ ସନ୍ଧ୍ୟାରେ ମୁମ୍ୟାଇଠାରେ ଅନୁଷ୍ଠିତ ଦ୍ୱାଦଶ ସ୍ୱାସ୍ଥ୍ୟସେବା ଶିଖର ସମ୍ମିଳନୀର ଉଦ୍ଘାଟନୀ ଭହବରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେଉଁମାନଙ୍କ ପାଇଁ ଚିକିତ୍ସା ସୁବିଧା ଓ ଔଷଧପତ୍ରର ସର୍ବାଧିକ ଆବଶ୍ୟକତା ରହିଛି ସେମାନଙ୍କ ଲାଗି ଏସବୁ ସୁଲଭ ମୂଲ୍ୟରେ ଉପଲବ୍ଧ ନ ହେଲା ପର୍ଯ୍ୟନ୍ତ ଉତ୍ତମ ମାନର ଔଷଧ ବ୍ୟବସ୍ଥା ଅତ୍ୟାଧୁନିକ ଞ୍ଜାନକୌଶଳଯୁକ୍ତ ସ୍ୱାସ୍ଥ୍ୟସେବା ଅଭିନବତାର କୌଣସି ମୂଲ୍ୟ ନାହିଁ ଭାରତୀୟ ବଂଶୋଭବ ଆମେରିକୀୟ ଚିକିିିିିିିକ ସଂଘ ଓ ଭାରତୀୟ ବଂଶୋଭବ ବିଶ୍ୱ ଚିକିିିିକ ସଂଘର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି

ବାଲା ବଚନ୍ଙ୍କୁ ଗୃହ ଏବଂ ଜେଲ୍ ବିଭାଗର ଦାୟିତ୍ୱ ମିଳିଥିଲାବେଳେ ତରୁଣ ଭାନୋଟ୍ଙ୍କୁ ଅର୍ଥମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି ବରିଷ୍ଠ ନେତା ଦିଗ୍ ବିଜୟ ସିଂଙ୍କ ପୁତ୍ର ଜୟବର୍ଦ୍ଧନ ସିଂ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦାୟିତ୍ୱ ନେଇଛନ୍ତି

ମିକୁଡ୍ ଡବଲ୍ସ ମହିଳା ସିଙ୍ଗିଲ୍ସ ଏବଂ ପୁରୁଷ ସିଙ୍ଗିଲ୍ସ ମ୍ୟାଚ୍ରେ ଅଓ୍ୱଧ ୱାରିୟର୍ସ ବିଜୟୀ ହୋଇଥିବା ବେଳେ ହାଇଦ୍ରାବାଦ ହଣ୍ଟର୍ସ ଦଳ ପୁରୁଷ ସିଙ୍ଗିଲ୍ସ ଓ ମହିଳା ଡବଲ୍ସରେ ବିଜୟ ଲାଭ କରିଥିଲେ ଆଜି ପୁଣେର ଶ୍ରୀ ଶିବ ଛତ୍ରପତି ସ୍କୋର୍ଟସ କଂପ୍ଲେକ୍ସଠାରେ ମୁମ୍ୟାଇ ରକେଟ୍ସ ଓ ପୁଣେ ସେଭେନ୍ ଏସେସ୍ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ଦିଲ୍ଲୀ ଡ୍ୟାସର୍ସ ନର୍ଥ ଇଷ୍ଟର୍ଣ୍ଣ ୱାରିୟର୍ସକୁ ଭେଟିବ